ଘୋଷ ଲୋକପାଳ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି କଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷଙ୍କୁ ଦେଶର ପ୍ରଥମ ଲୋକପାଳ ଭାବେ ନିଯୁକ୍ତ କରାଯାଇଛି ରାଷ୍ଟ୍ରପତି ଭବନ ପକ୍ଷରୁ କାରି ଏକ ଇସ୍ତାହାରରେ କୁହାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକପାଳଙ୍କୁ ଓ ଅନ୍ୟ ସଦସ୍ୟମାନଙ୍କୁ ନିଯୁକ୍ତ କରିଛନ୍ତି ଲୋକପାଳରେ ବିଚାର ବିଭାଗରୁ ଚାରିଜଣ ଓ ଚାରିଜଣ ଅଶବିଚାର ବିଭାଗୀୟ ସଦସ୍ୟ ରହିବେ ପୂର୍ବତନ ମୁଖ୍ୟ ବିଚାରପତି ଦିଲ୍ଲୀପ ଘୋଷଲେ ପ୍ରଦୀପ କୁମାର ମହାନ୍ତି ଅଭିଳାଷା କ୍ରମାରୀ ଏବଂ ଛତିଶଗଡ଼ ହାଇକୋର୍ଟର ଉପସ୍ଥିତ ମ୍ରଖ୍ୟ ବିଚାରପତି ଅଜୟ କୁମାର ତ୍ରିପାଠୀଙ୍କୁ ବିଚାର ବିଭାଗୀୟ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ଅଣବିଚାରବିଭାଗୀୟ ସଦସ୍ୟମାନେ ହେଲେ ସଶସ୍ତ ସୀମା ବଳର ପ୍ରଥମ ମହିଳା ମୁଖ୍ୟ ଅର୍ଚ୍ଚନା ରାମ ସୁନ୍ଦରମ୍ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟସଚିବ ଦିନେଶ କୁମାର ଜୈନ୍ ପୂର୍ବତନ ଭାରତୀୟ ରାଜସ୍ୱ ସେବା ବିଭାଗ ଅଧିକାରୀ ମହେନ୍ଦ୍ର ସିଂହ ଏବଂ ଅବସରପ୍ରାପ୍ତ ଆଇଏସ୍ଅଫିସର ଇନ୍ଦ୍ରଜିତ୍ ପ୍ରସାଦ ଗୌତମ

ଲୋକପାଳ ଓ ଲୋକାୟୁକ୍ତ ଆଇନ୍ ଅଧୀନରେ କେନ୍ଦ୍ରରେ ଲୋକପାଳଙ୍କୁ ଓ ରାଜ୍ୟଗୁଡ଼ିକରେ ଲୋକାୟୁକ୍ତମାନଙ୍କୁ ନିଯୁକ୍ତ କରାଯିବ ଯେଉଁମାନେ କି କେତେକ ନିର୍ଦ୍ଦିଷ୍ଣ ଶ୍ରେଣୀର ସରକାରୀ ଅଧିକାରୀମାନଙ୍କର ଦୁର୍ନୀତି ମାମଲାଗୁଡ଼ିକର ତଦାରଖ କରିବେ

ଗୋଆ ଗୋଆର ମ୍ରଖ୍ୟମନ୍ତ୍ରୀ ଭାବେ ସଦ୍ୟ ଦାୟିତ୍ୱ ନେଇଥିବା ପ୍ରମୋଦ ସାଓ୍ୱନ୍ତ ଆଜି ବିଧାନସଭାରେ ସଂଖ୍ୟା ଗରିଷତା ପ୍ରମାଣ ଦେବେ

ଗୋଆର ପୂର୍ବତନ ମ୍ରଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବିୟୋଗ ପରେ ଶ୍ରୀ ସାଓ୍ୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳ ପକ୍ଷରୁ ମନୋନୀତ କରାଯାଇଥିଲା

ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଗତକାଲି ନୂଆଦିଲ୍ଲୀରେ ବସି ପ୍ରାର୍ଥୀମାନଙ୍କ ସଂକ୍ରାନ୍ତରେ ଆଲୋଚନା କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ମୁଖ୍ୟ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଅରୁଣ ଜେଟଲୀ ଏବଂ ନୀତିନ୍ ଗଡ଼କରୀ ଓ ପାର୍ଟିର ଅନ୍ୟ ବରିଷ ନେତାମାନେ ସେହି ବୈଠକରେ ଉପସ୍ଥିତ ଥିଲେ ପ୍ରାର୍ଥୀମାନଙ୍କ ନାମ ଚୂଡ଼ାନ୍ତ କରିବା ପାଇଁ ଏହା ଥିଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଦ୍ୱିତୀୟ ବୈଠକ ପାର୍ଟି ପକ୍ଷରୁ ଏପର୍ଯ୍ୟନ୍ତ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇନାହିଁ

ପାର୍ଟିର ରାଜ୍ୟ ପ୍ରଭାରୀ ଅନୀଲ ଜୈନ୍ ଗତକାଲି ନ୍ତ ଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି ଆମ୍ ଆଦ୍ମୀ ପାର୍ଟି କାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କହିଛନ୍ତି ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି ସହ ମେଣ୍ଟ କରିବାକୁ କଂଗ୍ରେସ ମନା କରିଦେଇଛି ଦୁଇ ପାର୍ଟି ମଧ୍ୟରେ ଏପର୍ଯ୍ୟନ୍ତ ବି କଥାବାର୍ତ୍ତା ହୋଇନାହିଁ ଜାମ୍ମୁ କାଶ୍ମୀରରେ ପିଡିପି ମୁଖ୍ୟ ମେହେବୁବା ମୁଫ୍ତି କଂଗ୍ରେସ ସହ ମେଣ୍ଟକୁ ଅସ୍ୱୀକାର କରିଛନ୍ତି

ସମାଜବାଦୀ ପାର୍ଟି ଓ ବହ୍ରଜନ ସମାଜ ପାର୍ଟି ମହାରାଷ୍ଟ୍ରରେ ପ୍ରାକ୍ ନିର୍ବାଚନୀ ମେଣ୍ଟ କରିବାକୁ ଘୋଷଣା କରିଛନ୍ତି ମୁମ୍ୟାଇରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ସମାଜବାଦୀ ପାର୍ଟିର ବିଧାୟକ ଅବ୍ର ଅସିମ୍ ଅଜ୍ମି କହିଛନ୍ତି ବିଜେପି ଓ କଂଗ୍ରେସକୁ ପରାସ୍ତ କରିବା ପାଇଁ ଏହି ମେଣ୍ଟ ତୂତୀୟ ସାମ୍ରଖ୍ୟ ଭାବେ ଉଭା ହୋଇଛି

ତେଶେ ନିର୍ବାଚନ ଆୟୋଗ ତାମିଲନାଡୁ ଓ ମହାରାଷ୍ଟ୍ର ପାଇଁ ସ୍ୱତନ୍ତ ବ୍ୟୟ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତ କରିଛନ୍ତି ଭୋଟଦାତାମାନଙ୍କୁ ମଦ ଟଙ୍କା ଓ ଉପହାର ବର୍ଷନ ଆଦି କାର୍ଯ୍ୟକୁ ବାରଣ କରିବା ଦିଗରେ ପଦକ୍ଷେପ ନେବାକୁ ଏହି ପର୍ଯ୍ୟବେକ୍ଷକମାନଙ୍କୁ କ୍ଷମତା ଦିଆଯାଇଛି

ଇସି ସୋସିଆଲ୍ ମିଡିଆ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସାମାଜିକ ଗଶମାଧ୍ୟମ ମଞ୍ଚ ଓ ଇକ୍ଷରନେଟ୍ ଏବଂ ଭାରତୀୟ ମୋବାଇଲ୍ ଫୋନ୍ ସଂଘ ମିଳିତ ଭାବେ ଆଜି ସନ୍ଧ୍ୟା ସ୍ୱଦ୍ଧା ଏକ ଆଚରଣ ସଂହିତା ପ୍ରକାଶ କରିବେ ଗତକାଲି ନିର୍ବାଚନ ଆୟୋଗ ସାମାଜିକ ଗଶମାଧ୍ୟମ ମଞ୍ଚ ଓ ଇଷ୍ଟରନେଟ୍ ଏବଂ ଭାରତୀୟ ମୋବାଇଲ୍ ସଂଘର ପ୍ରତିନିଧିମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇଥିଲେ ସେମାନଙ୍କ ସହ ଆଲୋଚନା ବେଳେ ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଆରୋଡ଼ା ନିର୍ବାଚନ ଆଚରଣବିଧି ଭଳି ସାମାଜିକ ଗଣମାଧ୍ୟମଗୁଡ଼ିକ ଆଚରଣବିଧି ଲାଗୁ କରନ୍ତୁ ବୋଲି କହିଥିଲେ ନିର୍ବାଚନ ଆଚରଣବିଧି ଅନନ୍ୟ ଓ ଏକ ଐତିହାସିକ ଦସ୍ତାବିଜ୍ ଯାହାକୁ ସବ୍ର ଦଳ ଗ୍ରହଣ କରିଥାନ୍ତି ଏହି ବୈଠକରେ ଫେସ୍ବୁକ୍ ହ୍ୱାଟସ୍ଆପ୍ ଟ୍ୱିଟର ଗୁଗୁଲ ଆଦି ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ କଂଗ୍ରେସ ଲିଷ୍ଟ୍ କଂଗ୍ରେସ ଦଳ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଏହି ତାଲିକାରେ ମହାରାଷ୍ଟ୍ର ପାଇଁ ସାତ ଜଣ ଏବଂ କେରଳ ପାଇଁ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ରହିଛି ଗତକାଲି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ତାଲିକାକୁ ଚୂଡ଼ାନ୍ତ କରିଥିଲା

ଗତକାଲି ରାତିରେ ଟେଲିଭିଜନ୍ରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ନଜରବେୟଭ୍ କହିଛନ୍ତି ଯୁବନେତାମାନଙ୍କୁ ସାହାଯ୍ୟ କରିବା ଲାଗି ସେ ଏହି କଠିନ ନିଷ୍ପଭି ନେଇଛନ୍ତି

ବର୍ତ୍ତମାନ ସିନେଟ୍ ସଭାର ଅଧ୍ୟକ୍ଷ ଅଛନ୍ତି ନଜରବେୟଭ୍ଙ୍କର ଅନୁଗାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଓ କ୍ରିଟନୀତିଜ୍ଞ କାଶ୍ୟାମ୍ ଜୋମାଟ୍ ଟୋକାୟେଭ୍ ଶ୍ରୀ ନଜରବେୟଭ୍ ନୀତି ନିର୍ଦ୍ଧାରକ କ୍ଷମତା ଦାୟିତ୍ୱରେ ରହିବେ ଏବଂ ଦେଶର ନେତା ଭାବେ ତାଙ୍କର ସାୟିଧାନିକ ମର୍ଯ୍ୟଦା ବଳବତ୍ତର ରହିବ ଗତବର୍ଷ ତାଙ୍କୁ ଦେଶର ମୁଖ୍ୟ ନିରାପତ୍ତା ଉପଦେଷ୍ଟା ଭାବେ ସାରାଜୀବନ ପାଇଁ ଦାୟିତ୍ୱ ଦିଆଯାଇଥିଲା ରାଷ୍ଟ୍ରପତି ତାଙ୍କ ସରକାର ଭଙ୍ଗ କରିବାର ମାସକ ପରେ ସେ ଏହି ପଦକ୍ଷେପ ନେଇଛନ୍ତି ଅସ୍କର ମାମିନ୍ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ସେ ଘୋଷଣା କରିଛନ୍ତି ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ବର୍ଷେ ସମୟ ଥିବାବେଳେ ଶ୍ରୀ ନଜରବେୟଭ୍ ଏଭଳି ଘୋଷଣା କରିଛନ୍ତି

ପାର୍ଟିର ଗଣମାଧ୍ୟମ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଅନୀଲ ବାଲୁନି କହିଛନ୍ତି 'ମୈଁ ଭି ଚୌକିଦାର୍' ଉଦ୍ୟମ ଅଧୀନରେ ପାର୍ଟି ପକ୍ଷରୁ ଏହି ଜନସମ୍ପର୍କ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି

ସାପ୍ ପଞ୍ଚମ ମହିଳା ଫୁଟବଲ୍ ଚାମ୍ପିୟନ୍ସିପ୍ ସାଫ୍ର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଚାରିଥରର ଚାମ୍ପିୟନ୍ ଭାରତ ଆକି ବାଙ୍ଗଲାଦେଶକୁ ଭେଟିବ

ଭାରତୀୟ କୋଚ୍ ମେମୋଲ୍ ରକି ଟିମ୍ ଭଲ ପ୍ରଦର୍ଶନ କରିବ ବୋଲି ଦୂଢ଼ ଆଶା ପୋଷଣ କରିଛନ୍ତି